କଂଗ୍ରେସ ସିଙ୍ଗାପୁର ସର୍ଭରକୁ ତଥ୍ୟ ପ୍ରେରଣ କରୁଥିବାର ସେ ଅଭିଯୋଗ କରିଛନ୍ତି

ଇରାନୀ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ସୁତି ଇରାନୀ କହିଛନ୍ତି ଆପ୍ଗ୍ରଡ଼ିକ ଉପରେ ପଚରାଯାଉଥିବା ସାଧାରଣ ପ୍ରଶ୍ନଗୁଡ଼ିକୁ ଗୁପ୍ତ ତଥ୍ୟ ସଂଗ୍ରହ ସହ ତ୍କଳନା କରାଯାଇ ନ ପାରେ ନରେନ୍ଦ୍ର ମୋଦି ଆପ୍ ମାଧ୍ୟମରେ ସଂଗୃହିତ ତଥ୍ୟଗୁଡ଼ିକୁ ବିଦେଶୀ କମ୍ପାନୀମାନଙ୍କୁ ଦିଆଯାଉଥିବା ନେଇ କଂଗ୍ରେସ ସଭାପତି ରାହୁଳ ଗାନ୍ଧି କରିଥିବା ଅଭିଯୋଗ ଉପରେ ଶ୍ରୀମତୀ ଇରାନୀ ପ୍ରତିକ୍ରିୟା ପ୍ରକାଶ କରି ଏହା କହିଛନ୍ତି ଟୁଇଟ୍ କରି ଶ୍ରୀମତୀ ଇରାନୀ ଶ୍ରୀ ଗାନ୍ଧିଙ୍କର ସମାଲୋଚନା କରି କହିଛନ୍ତି ଶ୍ରୀ ଗାନ୍ଧି ନରେନ୍ଦ୍ର ମୋଦି ଆପ୍ ମାଧ୍ୟମରେ ଏନ୍ସିସି ସଂପର୍କରେ ଅବଗତ ହୋଇପାରିଛନ୍ତି ସେ କହିଛନ୍ତି କଂଗ୍ରେସ ପାର୍ଟି କାହିଁକି ସିଙ୍ଗାପୁର ସର୍ଭରକୁ ତଥ୍ୟ ପଠାଇଛି ତାହା ଶ୍ରୀ ଗାନ୍ଧି ସ୍ୱଷ୍ଟ କରିବା ଉଚିତ୍ ସେହି ତଥ୍ୟଗୁଡ଼ିକୁ ଯେକୌଣସି ଲୋକ ଜାଶିପାରିବ ଇତିମଧ୍ୟରେ କଂଗ୍ରେସ ଏହାର ଆପ୍ ଓ ସଦସ୍ୟତା ୱେବ୍ସାଇଟ୍କୁ ପ୍ରତ୍ୟାହାର କରି ନେଇଛି ପାର୍ଟି କହିଛି ଓ୍ବେବ୍ସାଇଟ୍ରେ ବର୍ତ୍ତମାନ ସାମାନ୍ୟ ପରିବର୍ଭନ କରାଯାଉଛି ଇଣ୍ଡିଆ ଚାଇନା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ଓ ଚୀନ୍ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଝୋଙ୍ଗ୍ ସାନ୍ ଆଜି ନୂଆଦିଲ୍ଲୀରେ ଏକାଦଶ ଭାରତ ଚୀନ୍ ଅର୍ଥନୈତିକ ସମ୍ପର୍କ ଯୁଗ୍ମ ଗୋଷ୍ଠୀ ବୈଠକରେ ସହ ଅଧ୍ୟକ୍ଷତା କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଭୁ ସୋରିଷ ସୋୟାବିନ୍ ବାସମତି ଓ ଅଣବାସମତି ଚାଉଳ ଫଳ ପନିପରିବାର ଓ ଚିନି ଭଳି କୃଷିକାତ ପଦାର୍ଥଗୁଡ଼ିକ ଲାଗି ବଜାର ସୁବିଧା ଯୋଗାଣ ସକାଶେ ଚୀନ୍ ବାଶିଜ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ଭାରତରୁ ଉଚ୍ଚମାନର ଔଷଧପତ୍ର ମଧ୍ୟ ଚୀନ୍କୁ ରପ୍ତାନୀ ହୋଇପାରିବ ଭାରତରୁ ଚୀନ୍କୁ ଆଇଟି ଓ ଆଇଟି କ୍ଷେତ୍ରର ସେବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ଗୁରୁତ୍ୱାରୋପ କରି ପର୍ଯ୍ୟଟନ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସେ ଅନୁରୋଧ କରିଚ୍ଛନ୍ତି ଚୀନ୍ ବାଣିଜ୍ୟ ମନ୍ତ୍ରୀ ଭାରତରୁ ପୁଞ୍ଜିନିବେଶକୁ ସ୍ୱାଗତ କରି ବାଣିଜ୍ୟ ଅସନ୍ତୁଳନତା ଦୂର କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ଏକ କ୍ରିୟାନୁଷାନ ଯୋଜନା ପ୍ରସ୍ତୁତ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଏବଂ ଅନ୍ଲାଇନ୍ କଥାବାର୍ଭା ଭଳି ପ୍ରସଙ୍ଗ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଭାରତ ସହିତ ଫଳପ୍ରଦ ଆଲୋଚନା କେବଳ ଦୁଇ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ ତାହା ନୁହେଁ ଏହା ସମଗ୍ର ଅଞ୍ଚଳର ହିତ ସାଧନ କରିବ ପ୍ରେଜ୍ ବାରାଣାସୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାରାଣାସୀର ଧାର୍ମିକ ଭାବନା ଓ ପାରମ୍ପରିକ ମୂଲ୍ୟବୋଧକୁ ବଜାୟ ରଖି ଏହାର ଆଧୁନିକ ବିକାଶ ଉପରେ ଗୁର୍ତ୍ୱାରୋପ କରିଛନ୍ତି ଭାରତୀୟ ଜାତୀୟ ରାଜପଥ କର୍ତ୍ତ୍ୱପକ୍ଷର ଏକ ପାଞ୍ଚ ସଡ଼କ ବିଶିଷ୍ଟ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ ଏବଂ ଦକ୍ଷତା ବୃଦ୍ଧି ମିଶନ ଅଧୀନରେ ମନୋନୀତ ବ୍ୟକ୍ତିମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିସାରି ଉଦ୍ବୋଧନ ଦେବାବେଳେ ସେ ଏହା କହିଛନ୍ତି ସେ କହିଛନ୍ତି ବାରାଣାସୀ ହେଉଛି ଦେଶର ଏକମାତ୍ର ସହର ଯେଉଁଠୁ ପାଞ୍ଚଜଣ ବ୍ୟକ୍ତିଙ୍କୁ ଭାରତରତ୍ନ ମିଳିଛି ବାରାଶାସୀରେ ମାଟିତଳେ କେବୁଲ୍ତାର ବିଛାଯିବା ପ୍ରକଳ୍ପକୁ ରାଜ୍ୟସରକାର କାର୍ଯ୍ୟକାରୀ କରୁଥିବାରୁ ସେ ଏହାକୁ ପ୍ରଶଂସା କରିଛନ୍ତି ସେ କହିଛନ୍ତି ବିଦ୍ୟୁତ୍ ଚୋରୀ ଓ ତତ୍ସମ୍ୟନ୍ଧିୟ ଘଟଣାଗୁଡ଼ିକୁ ରୋକାଯିବା ଅନିବାର୍ଯ୍ୟ ରାଷ୍ଟ୍ରପତି କହିଛନ୍ତି ଅଧିକ ଲୋକଙ୍କୁ ନିଯୁକ୍ତି ଦେବା ସକାଶେ ପର୍ଯ୍ୟଟନ କ୍ଷେତ୍ରର ଦକ୍ଷତା ବୃଦ୍ଧି କର୍ତ୍ରୀ

ରାଜ୍ୟପାଳ ରାମ ନାୟକ ମଧ୍ୟ ଉଦ୍ବୋଧନ ଦେଇଛନ୍ତି ବିଜେପି ରାହୁଲ ନରେନ୍ଦ୍ର ମୋଦି ଆପ୍ର ସମାଲୋଚନା କରିଥିବାରୁ ବିଜେପି କଂଗ୍ରେସ ସଭାପତି ରାହୁଳ ଗାନ୍ଧିଙ୍କର ତୀବ୍ର ସମାଲୋଚନା କରିଛି ବିଜେପି କହିଛି ଏଥିରୁ ରାହୁଳ ଗାନ୍ଧିଙ୍କର ବୈଷୟିକଜ୍ଞାନର ଅଭାବ ସ୍ୱଷ୍ଟ ହୋଇଯାଉଛି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପାର୍ଟି ମୁଖପାତ୍ର ସମ୍ଭିଦ ପାତ୍ର କହିଛନ୍ତି ଏହି ଆପ୍ ଲୋକମାନଙ୍କ ସହ ଯୋଗାଯୋଗ ସ୍ଥାପନ ପାଇଁ ଉଦ୍ଦିଷ୍ଟ ଓ ଏହା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକମାନଙ୍କର ମତାମତ କାଣିଥାନ୍ତି ସେ କହିଛନ୍ତି ତଥ୍ୟର ବିଶ୍କେଷଣ ଗୁପ୍ତଚର କାର୍ଯ୍ୟ ସହ ସମାନ ନୁହେଁ ବୋଲି ରାହୁଳ ଗାନ୍ଧି ଜାଶନ୍ତି ନାହିଁ ସେ ପୁଣି କହିଛନ୍ତି ଆଜିର ଯୁଗ ତଥ୍ୟର ଯୁଗ ଯାହା କଂଗ୍ରେସ ସଭାପତି ବୁଝି ପାରିବେ ନାହିଁ ଆଡ୍ ବିଜେପି ରାହ୍ନଳ ଇତିମଧ୍ୟରେ କଂଗ୍ରେସ ଏନ୍ଡିଏ ସରକାର ସାଧାରଣ ଲୋକଙ୍କ ସମ୍ଭନ୍ଧିୟ ତଥ୍ୟର ସେମାନଙ୍କ ଅଜ୍ଞାତରେ ପ୍ରଘଟ କରୁଥିବାର ଅଭିଯୋଗ କରିଛି ନରେନ୍ଦ୍ର ମୋଦି ଆପ୍ ଜରିଆରେ ଏହା କରାଯାଉଥିବାର କଂଗ୍ରେସ କହିଛି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ପାର୍ଟି ମୁଖ୍ୟପାତ୍ର ଅଭିଷେକ ମନୁ ସିଂଘଭି କହିଛନ୍ତି ଯେହେତୁ ସୁପ୍ରିମ୍କୋର୍ଟ ବ୍ୟକ୍ତିଗତ ଗୋପନୀୟତାକୁ ମୌଳିକ ଅଧିକାର ଘୋଷଣା କରିଛନ୍ତି ସେ ଦୃଷ୍ଟିରୁ ବାଧବାଧକତା କରି ତଥ୍ୟ ସଂଗ୍ରହକୁ ବନ୍ଦ କରାଯିବା ଆବଶ୍ୟକ ଶ୍ରୀ ସିଂଘଭି କହିଛନ୍ତି କଂଗ୍ରେସ ଲୋକମାନଙ୍କ ସହମତିରେ ଏହାର ଓ୍ୱେବ୍ସାଇଟ୍ରେ ସେମାନେ ସିଧାସଳଖ ସଦସ୍ୟ ହେବାକୁ ପସନ୍ଦ କରେ

ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ୍ ଓ ସର୍ବସାଧାରଣ ସ୍ୱାସ୍ଥ୍ୟ ମନ୍ତ୍ରୀ ରିହନ୍ ଦୈମାରୀ ମୋରେଗାଓଁ କିଲ୍ଲାରେ ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଆସାମ ସରକାର ଚଳିତ ବର୍ଷ ସୁଦ୍ଧା ରାଜ୍ୟକୁ ଖୋଲାରେ ଶୌଚମୁକ୍ତ କରିବା ପାଇଁ ବଦ୍ଧ ପରିକର ଆମ ସମ୍ଭାଦଦାତା ଜଣାଇଛନ୍ତି ରାଜ୍ୟର ପାଞ୍ଚଟି କିଲ୍ଲା ଖୋଲାରେ ଶୌଚମୁକ୍ତ ଘୋଷିତ ହୋଇସାରିଛି

ଏହି ଘଟଣା ପରେ ସେହି ସ୍ଥାନକୁ ଅଧିକ ଯବାନ ପଠାଯାଇଛି ହୋମ୍ ସେକ୍ରେଟେରୀ କେ କେ ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ଆଜି ଶ୍ରୀନଗରଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ କାଞ୍ମୁ କାଶ୍କୀରର ମୋଟା ମୋଟି ନିରାପତ୍ତା ପରିସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟକୁ ଦୁଇଦିନ ଗସ୍ତରେ ଯାଇ ଆଜି ସେ ଶ୍ରୀନଗରଠାରେ ପହଞ୍ଚିଥିଲେ କାଶ୍କୀରରେ ସନ୍ତାସବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବା ଓ ନିୟନ୍ତ୍ରଣ ରେଖା ସେପଟରୁ ସନ୍ତାସବାଦୀମାନଙ୍କ ଅନୁପ୍ରବେଶ ଦୃଷ୍ଟିରୁ ଏହି ସମୀକ୍ଷା କରାଯାଉଛି

ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ଭାରତ ପକ୍ଷରୁ ରାଜିନାମାରେ ସ୍ୱାକ୍ଷରିତ କରିଛନ୍ତି ନୂତନ ଓ ପୁର୍ନବ୍ୟବହାରକ୍ଷମ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍କେ ସିଂ ସେଠାରେ ଉପସ୍ଥିତ ଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ଜେନେରାଲ ସିଂ କହିଛନ୍ତି ସୌରଶକ୍ତିକୁ ବିଶ୍ୱର ମୁଖ୍ୟ ଶକ୍ତି ଉହ ଭାବେ ଗଢ଼ିତୋଳିବା ପାଇଁ ଉଦ୍ୟମ ଚାଲିଛି ଆନ୍ତର୍ଜାତିକ ସୌର ମେଷ୍ଟର ଭବିଷ୍ୟତ ଅତ୍ୟନ୍ତ ଉତ୍କଳ ଓ ସୌରଶକ୍ତି ଆଜି ସବୁଠୁ ସହଜ ଶକ୍ତିର ଉତ୍ସ ହୋଇପାରିଛି ଆନ୍ତର୍କାତିକ ସୌର ମେଣ୍ଟର ଅସ୍ଥାୟି ମହାନିର୍ଦ୍ଦେଶକ ଉପେନ୍ଦ୍ର ତ୍ରିପାଠୀ କହିଛନ୍ତି ସୌର ଶକ୍ତି ବିପ୍ଳବ ଆଣିବାକୁ ସେମାନେ ପ୍ରତିଶ୍ରୁତିବଦ୍ଧ

ରୁଷ ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରୀ ବ୍ଲାଦିମିର୍ ପ୍ରଚକୋବ୍ କେମେରୋବ୍ରେ କହିଛନ୍ତି

ସ୍ଥିଟିଂ ଉଦିୟମାନ ବନ୍ଧକ ଚାଳନା ପ୍ରତିଯୋଗୀ ଅନିଶ ଭାଓଁଲା ଭାରତ ପାଇଁ ତ୍ତୀୟ ବ୍ୟକ୍ତିଗତ ସ୍ୱର୍ଷପଦକ ହାସଲ କରିଛନ୍ତି